ସେହିଭଳି କରୋନା ଭ୍ତାଶ୍ରର ଭୟ ଯେପରି ସ୍କଲ ଛାତ୍ରଛାତ୍ରୀଙ୍କ ଠାରେ ନ ରହିବ ସେଥିଲାଗି ରାଜ୍ୟ ସ୍କଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ଉପଦେଶାବଳୀ କାରି କରାଯାଇଛି

ସେହିଭଳି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଉପଦେଶାବଳୀକୁ ମଧ ସ୍କୁଲ କର୍ତ୍ତୂପକ୍ଷ ପାଳନ କରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତୀ ସମୀର ଦାସ ଗଣମାଧ୍ଧମକୁ ସୂଚନା ଦେଇଛନ୍ତି

ଆଗାମୀ ଶିକ୍ଷାବର୍ଷ ଆର ଏହା କାର୍ଯ୍ୟକାରୀ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତୀ ସମୀର ରଞ୍ଞନ ଦାସ ସ୍ଚନା ଦେଇଛନ୍ତି

ଜିଲ୍ଲା ପ୍ରଶାସନର ବରିଷ୍ଡ ଅଧିକାରୀଙ୍କ ଉପସ୍ତିତିରେ ଉଛେଦ କାର୍ଯ୍ୟ ଜାରି ରହିଥିଲା

ତେବେ ଇମେଲ ଜରିଆରେ ଲୋକଙ୍କର ମତାମତ ଆସିଛି ବୋଲି ସେ କହିଛନ୍ତି

ଦ୍ୱିତୀୟରେ ରଥଯାତ୍ରା ପରମ୍ମରାରେ ଯେଭଳି ବାଧାସୃଷ୍ଟି ନ ହେବ ଏବଂ ଏହାର ପରମ୍ମରା ବଜାୟ ରହିବା ସହ ରଥ ଖଳା ପୂର୍ବପରି ବ୍ୟବସ୍ଷିତ ଢଙଗରେ ହେବ ସେଥ୍ପ୍ରତି ଦୃଷ୍ଟି ଦିଆଯାଉଛି

ତେବେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରେଳ ବସ୍ ସେବାଆଦି ବନ୍ଦ କରାଯିବ ବୋଲି ସମ୍ମଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସ୍ଚନା ଦେଇଛନ୍ତି

ସ୍ଚନା ଅନ୍ସାରେ କୃଷି ନିର୍ଦ୍ଦେଶକ ଥିବାବେଳେ ଏକ ଲକ୍ଷ ଟଙ୍କା ଲାଞ ନେବା ମାମଲାରେ ବିଜୟ କେତନଙ୍କୁ ଗିରଫ କରାଯାଇଥିଲା

ଲୋକଙ୍ଙୁ ଏହି ମହାମାରୀ ପ୍ରତି ସଚେତନ କରାଇବା ପାଇଁ ପ୍ରତିବର୍ଷ ବିଶ୍ୱ କର୍କଟ ଦିବସ ପାଳନ କରାଯାଏ

ଏହା ବ୍ୟତୀତ ରାୟଗଡା କଳାହାଣ୍ଡି ଏବଂ କକ୍ଷମାଳରେ ଘନ କୁହୁଡି ହେବାର ସମ୍ଭାବନା ରହିଛି